ତେବେ ଏହାକୁ ଦୂଷ୍ଟିରେ ରଖ୍ ରାଜ୍ୟରେ ଘରୋଇ ବସ ଚଳାଚଳକୁ ବନ୍ଦ ରଖିବା ପାଇଁ ଘରୋଇ ବସ୍ ମାଲିକମାନେ ନିଷ୍ବତ୍ତି ନେଇଛନ୍ତି ସେହିଭଳି ସୁରକ୍ଷା କାରଣରୁ ଭୁବନେଶ୍ୱର ଓ କଟକରେ ଅଟୋ ଚଳାଚଳ ମଧ ବନ୍ଦ ରହିବ

ଆସନ୍ତାକାଲି ଉକ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ମଧ୍ଧ କର୍ତ୍ତୁପକ୍ଷ ଘୁଞାଇ ଦେଇଥିବା ଜଣାପଡିଛି ଅପରପକ୍ଷରେ ଏହି ବନ୍ଦ ପାଳନକୁ ଦେଶର ଜନତା ସମର୍ଥନ କରିବେ ନାହି ବୋଲି ବିଜେପି ପକ୍ଷରୁ କୁହାଯାଇଛି ବିଜେପି ରାକ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି କେନ୍ଦରେ ନରେନ୍ଦ ମୋଦିଙ୍କ ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତି କେବଳ ନିକର ପରିଚୟ ବଞାଇବା ପାଇଁ ବାମପନ୍ତୀ ଦଳ ଓ କଂଗ୍ରେସ ଏହି ବନ ପାଳନ କରୁଛନ୍ତି

କେତେକ ନିର୍ଦ୍ଧିଷ୍ଟ ରାକନେତିକ ଦଳ ଆଇନ ବିରୋଧରେ ଅପପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସୟଳନୀରେ ସୂଚନା ଦେଇଛନ୍ତି ଏହାକୁ ନେଇ ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦେଇଛନ୍ତି

ବ୍ରହ୍କପୁର ଉପ ଜିଲ୍ଲାପାଳ ସିନ୍ଧେ ଦଉାତ୍ରେୟ ଭାଉସାହେବ ବାଳାଶ୍ରମ ଯାଇ ସେଠାରେ ସରକମିନ ତଦନ୍ତ କରି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଠାରୁ ଘଟଣା ସମ୍ପର୍କରେ ଲିଖିତ ଉତ୍ତର ମାଗିଛନ୍ତି

ଗତକାଲି ଶେଷ ହୋଇଥିବା ଗଣନାରୁ ଏହି ସ୍ୟଚନା ମିଳିଛି